ମୁଖ୍ୟମନ୍ତୀ କହିଛନ୍ତି ଆଗାମୀ ଦିନରେ କଳାହାଣ୍ଡି କିଲ୍ଲ ବିକାଶର ନ୍ତଆ ପରିଚୟ ସୃଷ୍ଟି କରିବ

ଏହି ଅବସରରେ ବିଭିନ୍ ସ୍ତାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି

ସେହିପରି କୋରାପୁଟ ଜିଲ୍ଲାରେ ବିଭିନ୍ ସ୍ରାନରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି

ଏଥି ସହ ସତ୍ୟ ଓ ଅହିସାଂ ବ୍ରତ ପାଳନ କରି ସ୍ୱାବଲମ୍ୟୀ ହେବାକୁ ଆହ୍ୱାନ ଦେଉଥିଲେ

ପୋଲିସକୁ ଟାର୍ଗେଟ କରିବା ପାଇଁ ଲ୍ତଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି

ତେବେ ମହୋଦଧିରେ ଅସ୍ଥି ବିସର୍ଜନ କଟକଶାକୁ ପ୍ରଶାସନ ଉଠାଇ ଦେଇଛି

ଅନ୍ୟ ଜିଲ୍ଲାର ଶବ ଯେପରି ପୁରୀକୁ ନ ପଶିବ ସେଥିଲାଗି ତୀକ୍ଷଣ ଦୂଷ୍ଟି ଦେବାକୁ ତହସିଲଦାର ଓ ଥାନା ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି

ଆସନ୍ତାକାଲି ରାଜ୍ୟର ସମସ୍ତ ଅଞ୍ଞଳରେ ବର୍ଷାର ପରିମାଶ ବଢିପାରେ